କ୍ୟାମ୍ପେନିଂ ଆସାମ ଓ ପଣ୍ଟିମବଙ୍ଗରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପରେ ଅବଶିଷ୍ଟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି

ଅନ୍ୟପକ୍ଷରେ ସେହିଦିନ ତାମିଲନାଡୁ କେରଳ ଓ ପୁଡୁଚେରୀରେ ମଧ୍ୟ ଏକକ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ

ବରିଷ୍ଣ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାମିଲନାଡ଼ୁ ଓ କେରଳର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି

ଏଥିଲାଗି ସେ ବିରୋଧୀ ଦଳକୁ ଦୋଷାରୋପ କରିବା ସହିତ ସେମାନେ ଦେଶର ସ୍ୱାର୍ଥ ସମ୍ପର୍କରେ ଚିନ୍ତା ନ କରି କେବଳ ନିଜର ଏବଂ ନିଜ ଦଳ ସମ୍ପର୍କରେ ଅଧିକ ଯତ୍ନବାନ ବୋଲି କହିଛନ୍ତି ସେହିଭଳି କନ୍ୟାକୁମାରୀଠାରେ ଅନୁଷ୍ଠିତ ଅନ୍ୟ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ତାମିଲନାଡୁର ମସ୍ୟଜୀବୀମାନଙ୍କ କଲ୍ୟାଣ ଉପରେ ଅଧିକ ପ୍ରାଧାନ୍ୟ ଦେଇ ତାଙ୍କ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି କେବଳ ତାଙ୍କ ସରକାରଙ୍କ ଉଦ୍ୟମ ଯୋଗୁଁ ବର୍ତ୍ତମାନ ଆଉ କୌଣସି ଭାରତୀୟ ମହ୍ୟଜୀବୀ ଶ୍ରୀଲଙ୍କା କାରଗାରରେ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଛଡା ଶ୍ରୀ ମୋଦୀ ମଦୁରାଇର ଥୁଙ୍ଗାନଗରମ୍ରେ ମଧ୍ୟ ଏକ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇଥିଲେ ପୂର୍ବରୁ ଶ୍ରୀ ମୋଦୀ କେରଳର କୋନ୍ଦିଠାରେ ତାଙ୍କ ଦଳ ପକ୍ଷରୁ ଅନୁଷ୍ଠିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ରାଜ୍ୟର ବିକାଶ ଦିଗରେ ଉଭୟ ଶାସକ ଏଲଡିଏଫ ଓ ବିରୋଧୀ ଇୟୁଡିଏଫ ବିଫଳ ହୋଇଛନ୍ତି ବୋଲି ଦୋଷାରୋପ କରିଛନ୍ତି ପୂର୍ବରୁ ରାଜ୍ୟବାସୀ ଏହି ଉଭୟ ମେଷ୍ଟକୁ ସୁଯୋଗ ଦେଇ ବିଫଳ ହେବା ପରେ ବର୍ତ୍ତମାନ ଏଥିଲାଗି ଏନଡିଏକୁ ସୁଯୋଗ ଦେବା ଲାଗି ମନ ବଳାଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ତେବେ କେରଳର ସାମଗ୍ରିକ ବିକାଶ ଲାଗି ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଭିନ୍ନ ଦଳର ତୃଙ୍ଗ ନେତୃବୃନ୍ଦ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି

ରାକ୍ୟର ନିରନ୍ତର ବିକାଶ ଲାଗି ତାଙ୍କ ଦଳ ଉଦ୍ୟମ ଜାରି ରଖିଛି ବୋଲି ଶ୍ରୀ ନଡ୍ରା କହିଛନ୍ତି ସେହିଭଳି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ବିଭିନ୍ନ ସମାବେଶରେ ଉଦ୍ବୋଧନ ଦେଇ ସବ୍କା ସାଥ୍ ସବ୍କା ବିକାଶ' ମନ୍ତ୍ରକୁ ଆଧାର କରି ରାଜ୍ୟର ପ୍ରଗତି ଲାଗି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି କଂଗ୍ରେସ ନେତା ରଣଦୀପ ସି ସୂର୍ଯ୍ୟଓ୍ୱାଲା ଗୋହାଟୀଠାରେ ତାଙ୍କ ଦଳ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ରାଜ୍ୟରେ ଶାସନକୁ ଆସିଲେ ନାଗରିକ ସଂଶୋଧନ ଆଇନକୁ ବାତିଲ କରିବା ସମେତ ପାଞ୍ଚୋଟି ଉନ୍ନତିମୂଳକ ପ୍ରସଙ୍ଗରେ ପ୍ରତିଶ୍ରତି ଦେଇଛନ୍ତି ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହୁଗୁଳିହାଓଡା ଏବଂ ଦକ୍ଷିଣ ଚିବିଶ ପ୍ରଗଣାରେ ମତଦାନ ଅନୁଷ୍ଠିତ ହେବ ଏଥିଲାଗି ବିଜେପି ତୃଣମୂଳ କଂଗ୍ରେସ ଏବଂ ସିପିଏମ୍ ନେତୃତ୍ୱାଧୀନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ରାଲି ଏବଂ ରୋଡ ଶୋ' ଆୟୋଜନ କରାଯାଉଛି ଏହି ଅବସରରେ ଗତକାଲି ବିଜେପି ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗତକାଲି ଦକ୍ଷିଣ ଚବିଶ ପ୍ରଗଣାର ବାର୍ରଇପୁର ପଶ୍ଚିମଠାରେ ଏକ ରୋଡ ଶୋ' ରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ

ପିଲାମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ସୃଷ୍ଟି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ଶିକ୍ଷାବିତ୍ ବୁଦ୍ଧିଜୀବୀ ଶିକ୍ଷକ ଓ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି ପିଲାମାନଙ୍କ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ସେମାନଙ୍କୁ ଯାନ୍ତିକ ଉପକରଣ ଉପରେ ଅତ୍ୟଧିକ ନିର୍ଭରଶୀଳ ନ ହୋଇ ପଢିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି

ଉପରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉହବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଆଜି ମୁଖ୍ୟ ଅତିଥି ଭାବେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ

ଇଣ୍ଡିଆ ଚାଇନା ପୂର୍ବାଞ୍ଚଳ ଲାଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ରହିଥିବା ଅବଶିଷ୍ଟ ସମସ୍ୟାର ଦୁଇପକ୍ଷ ତୁରନ୍ତ ସମାଧାନ କରିବା ଉଚିତ ବୋଲି ଭାରତ ଚୀନ ମଧ୍ୟରେ ସହମତି ପ୍ରକାଶ ପାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚୀନ ସହ ସୀମାନ୍ତ ସମସ୍ୟା ନେଇ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ମନ୍ତ୍ରଶାଳୟର ମୁଖପାତ୍ର ଅରିନ୍ଦମ୍ ବାଗ୍ଚୀ କହିଛନ୍ତି ପାଙ୍ଗଗ୍ ହ୍ରଦ ଅଞ୍ଚଳର ସେନା ଅପସାରଣ ଏକ ଉଲ୍ଲ୍ରେଖନୀୟ ପଦକ୍ଷେପ ଥିଲା ଏହା ଅବଶିଷ୍ଟ ସମସ୍ୟାର ସମାଧାନ ଲାଗି ପଥ ଉନୁକ୍ତ କରିଛି ବୋଲି ସେ କହିଛନ୍ତି ଉଭୟ ପକ୍ଷ ସାମରିକ ଓ କ୍ରଟନୈତିକ ସ୍ତରରେ ସମସ୍ୟାର ସମାଧାନ ଲାଗି ପରସ୍କର ସହ ଯୋଗାଯୋଗ ଜାରି ରଖିଛନ୍ତି ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ଏ ସମ୍ପର୍କରେ ଚୀନ ପ୍ରତିପକ୍ଷଙ୍କୁ ସ୍ବଚନା ଦେଇ କହିଛନ୍ତି ଯେ ପରିସ୍ଥିତିକୁ ଅଧିକ ଦୀର୍ଘସ୍ଥାୟୀ କଲେ କୌଣସି ପକ୍ଷର ସ୍ପାସ୍ଥ୍ୟ ସାଧିତ ହେବ ନାହିଁ ଖୁବ୍ ଶୀଘ୍ର ଅବଶିଷ୍ଟ ଅଞ୍ଚଳରୁ ସେନା ଅପସାରଣକୁ ସୁନିଶ୍ଚିତ କରିବା ଦିଗରେ ଚୀନ ଭାରତ ସହ କାର୍ଯ୍ୟ କରିବ ବୋଲି ଶ୍ରୀ ବାଗ୍ଚୀ ଆଶବ୍ୟକ୍ତ କରିଛନ୍ତି

ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ ଶ୍ରୀ ମୋଦୀ ତାଙ୍କ ନିମନ୍ତ୍ରଣ ଗ୍ରହଣ କରି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି

କ୍ୟାବିନେଟ ସଚିବ ରାଜୀବ ଗୌବା ଗତକାଲି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ପୁଲିସ ମହାନିର୍ଦ୍ଦେଶକ ଏବଂ ସ୍ନାସ୍ଥ୍ୟସଚିବ ମାନଙ୍କ ସହିତ ଏ ସମ୍ପର୍କୀତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି

ପେନ୍ସନ୍ ଭୋଗୀମାନେ ସିଜିଏଚଏସ ଆଧାରରେ ଘରୋଇ ଡାକ୍ତରଖାନାରେ ଟିକାନେଲେ ସେମାନଙ୍କୁ ଅର୍ଥ ଫେରସ୍ତ କରାଯିବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର ଚାଲିଛି ଏହା ଏକ ଗୁଜବ ବୋଲି ପତ୍ର ଓ ସୂଚନା କାର୍ଯ୍ୟାଳୟ ପକ୍ଷରୁ ଜାରି ଟୁଇଟ୍ ମାଧ୍ୟମରେ ପ୍ରକାଶ କରାଯାଇଛି